ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେତେବେଳେବି ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାର ସୁରକ୍ଷା କଥା ଉଠିଛି ସେତେବେଳେ ସମଗ୍ର ବିଶ୍ୱ ଭାରତର ଅଙ୍ଗୀକାରବଦ୍ଧତା ଓ ଶକ୍ତିର ନିଦର୍ଶନ ଜାଶିବାକୁ ପାଇଛି ସେ କହିଛନ୍ତି ଯେଉଁମାନେ ଲଦାଖରେ ଭାରତର ମାଟି ଉପରେ ଲୋଲୁପ ଦୃଷ୍ଟି ରଖିବାର ପ୍ରୟାସ କରିଛନ୍ତି ସେମାନେ ଠିକଣା ଜବାବ ପାଇଛନ୍ତି ଆକି ଆକାଶବାଣୀର ମନ୍ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଭାବନା ବ୍ୟକ୍ତ କରିବାକୁ ଯାଇ ଶ୍ରୀ ମୋଦୀ କହିଛନ୍ତି ଭାରତ ବନ୍ଧୁତ୍ୱର ଭାବନାକୁ ସମ୍ମାନ ଦେଇଥାଏ ତେବେ ଯେକୌଶସି ଶତ୍ରୁକୁ ଯଥାର୍ଥ ପ୍ରତିକ୍ରିୟା ଦେବାପାଇଁ ମଧ୍ୟ ଦେଶ ସକ୍ଷମ ଭାରତମାତାର ସମ୍ମାନ ଓ ଗୌରବ ଉପରେ କାହାରିକୁ କୁଦୃଷ୍ଟି ରଖିବାକୁ ଦିଆଯିବ ନାହିଁ ବୋଲି ଆମର ସାହସୀ ସେନା ପ୍ରମାଶ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଲଦାଖରେ ଯେଉଁ ଯବାନମାନେ ଆତ୍ମବଳୀ ଦେଇଛନ୍ତି ରାଷ୍ଟ୍ର ସେମାନଙ୍କର ସାହସିକତା ଆଗରେ ମଥାନତ କରୁଛି ସେମାନଙ୍କର ପରିବାର ସଦସ୍ୟଙ୍କ ଭଳି ପ୍ରତ୍ୟେକ ଭାରତୀୟ ଏହି ଅପ୍ରରଣୀୟ କ୍ଷତି ପାଇଁ ଗଭୀରଭାବେ ମର୍ମାହତ ପ୍ରଧାନମନ୍ତ୍ରୀ କହିଛନ୍ତି ପରିବାର ଲୋକମାନେ ସେମାନଙ୍କର ବୀର ସନ୍ତାନମାନଙ୍କ ଚରମ ବଳିଦାନ ପାଇଁ ହୃଦୟ ଭିତରେ ଯେଉଁ ଗର୍ବ ଓ ଗୌରବ ଅନୁଭବ କରୁଛନ୍ତି ତାହା ଦେଶର ବାସ୍ତବ ଶକ୍ତିକୁ ପ୍ରତିଫଳିତ କରୁଛି ଶ୍ରୀ ମୋଦୀ ବିହାରର ଶହୀଦ କୁନ୍ଦନ କୁମାରଙ୍କ ପିତାଙ୍କ ବିଷୟରେ ଉଦାହରଣ ଦେଇ ସେ ଦେଶର ରକ୍ଷା ପାଇଁ ତାଙ୍କର ନାତିକୁ କିପରି ସେନାରେ ଭର୍ତ୍ତି କରିବା ପାଇଁ ଇଚ୍ଛା ପ୍ରକଟ କରିଥିବା ବିଷୟ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ଏହି ସମାନ ଭାବନା ସମସ୍ତ ଶହୀଦମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ରହିଛି ଯାହା ପ୍ରଣିପାତ ଯୋଗ୍ୟ ଭାରତମାତାର ସୁରକ୍ଷା ପାଇଁ ଯବାନମାନେ ଯେଉଁ ଅଙ୍ଗିକାରବଦ୍ଧତା ସହ ଚରମ ବଳିଦାନ ଦେଇଛନ୍ତି ତାହା ଆମ ସମସ୍ତଙ୍କର ଜୀବନର ଲକ୍ଷ୍ୟ ହେବା ଉଚିତ ବୋଲି ଶ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଆତ୍ମନିର୍ଭର ଭାରତ ଶହୀଦମାନଙ୍କ ପାଇଁ ସବୁଠାରୁ ସଠିକ୍ ଓ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ଶ୍ରୀ ମୋଦୀ ପ୍ରତିରକ୍ଷା କ୍ଷେତ୍ରର ପ୍ରସ୍ତୁତିର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଛନ୍ତି ସେ କହିଛନ୍ତି ସ୍ୱାଧୀନତା ପରେ ପୂର୍ବ ଅଭିଜ୍ଞତାର ଫାଇଦା ନେଇ ଆମମାନଙ୍କର ପ୍ରତିରକ୍ଷା କ୍ଷେତ୍ରର ସାମର୍ଥ୍ୟ ବୃଦ୍ଧି ପାଇଁ ଉଦ୍ୟମ କରିବାର ଆବଶ୍ୟକତା ଥିଲା କିନ୍ତୁ ଆମେ ଏହା କରିନାହୁଁ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳତା ଆଡ଼କୁ ଦ୍ରୁତଗତିରେ ଆଗେଇ ଚାଲିଛି ଜନସାଧାରଣଙ୍କ ଅଂଶଗ୍ରହଣ ବିନା କୌଣସି ଅଭିଯାନ ସଫଳତାର ସହ ହାସଲ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସାମୂହିକ ଅଙ୍ଗିକାରବଦ୍ଧତା ପ୍ରତିଶ୍ରତିବଦ୍ଧତା ଦ୍ୱାରା ଏକ ଆତ୍ମନିର୍ଭର ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେତେବେଳେ ଲୋକମାନେ ସ୍ଥାନୀୟ ସାମଗ୍ରୀ କ୍ରୟ କରିବେ ସ୍ଥାନୀୟ ସାମଗ୍ରୀ ସପକ୍ଷରେ କହିବା ଆରମ୍ଭ କରିବେ ସେତେବେଳେ ଦେଶକୁ ମଜବୁତ କରିବା ଦିଗରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ ଏହା ମଧ୍ୟ ଦେଶମାତୃକାର ଏକ ପ୍ରକାର ସେବା ବୋଲି ସେ କହିଚ୍ଛନ୍ତି ଏକ ଆତ୍ମନିର୍ଭର ରାଷ୍ଟ୍ର ବିଶ୍ୱାସ ଓ ବନ୍ଧୁତାର ପରମ୍ପରା ଏବଂ ଭ୍ରାତୃତ୍ୱର ଭାବନା ପାଇଁ ଭାରତର ଯେଉଁ ଲକ୍ଷ୍ୟ ରହିଛି ପ୍ରଧାନମନ୍ତ୍ରୀ ସେହି ବିଷୟରେ ଉଲ୍ଲେଖ କରିଛନ୍ତି ଏହିସବୁ ନୀତି ଅନୁସରଣ ପୂର୍ବକ ଦେଶ ଆଗକୁ ବଢ଼ି ଚାଲିବ ବୋଲି ସେ କହିଛନ୍ତି ଦେଶ ଏବେ କରୋନା ସଂକଟର ଲକଡାଉନ ପର୍ଯ୍ୟାୟରୁ ମୁକୁଳି ଅନ୍ଲକ୍ ପର୍ଯ୍ୟାୟରେ ପହଞ୍ଚ ସାରିଥିବା ବିଷୟ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସ୍କରଣ କରାଇ ଦେଇଛନ୍ତି ଏହି ଅନ୍ଲକ୍ କାଳରେ କରୋନାକୁ ପରାସ୍ତ କରିବା ଏବଂ ଅର୍ଥନୀତିକୁ ମଜବୁତ କରିବା ସହିତ ଏହାର ଉନ୍ନତି ଭଳି ଦୁଇଟି ବିଷୟକୁ ଜନସାଧାରଣଙ୍କୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅନ୍ଲକ୍ କାଳରେ ଲକଡାଉନ ତୁଳନାରେ ଆମେମାନେ ଅଧିକ ସତର୍କ ରହିଲେ ହିଁ କରୋନା କବଳରୁ ସୁରକ୍ଷା ମିଳିପାରିବ ବୋଲି ସେ କହିଛନ୍ତି କରୋନା ମହାମାରୀ ସମୟରେ ଭିନ୍ନ ଭିନ୍ନ ରୋଗଦାଉରୁ ଜନସାଧାରଣ ନିଜକୁ ସୁରକ୍ଷିତ ରଖିବା ଉଚିତ ବୋଲି ସେ କହିଛନ୍ତି ସୁସ୍ଥ ରହିବା ପାଇଁ ଆୟୁର୍ବେଦିକ ଓ ହର୍ବାଲ୍ ଔଷଧ ଏବଂ ଗରମ ପାଣି ପିଇବା ପାଇଁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଲକଡାଉନ ପ୍ରତ୍ୟାହାର ପର୍ଯ୍ୟାୟରେ ଦଶନ୍ଧି ଦଶନ୍ଧି ଧରି ବନ୍ଦ ପଡ଼ିଥିବା ଆହୁରି ଅନେକ କ୍ଷେତ୍ରକୁ ମଧ୍ୟ ଉନ୍ନୁକ୍ତ କରାଯାଇଛି ବର୍ଷବର୍ଷ ଧରି ଖଣିକ୍ଷେତ୍ର ମହାକାଶ ଓ କୃଷିକ୍ଷେତ୍ର ଲକଡାଉନ ଭଳି ସ୍ଥିତିରେ ରହିଥିଲା ଏବେ ସରକାରଙ୍କ ନିଷ୍ପଭି ଦ୍ୱାରା ବିଭିନ୍ନ ପ୍ରତିବନ୍ଧକକୁ ହଟେଇ ଦିଆଯାଇ ଏହିସବୁ କ୍ଷେତ୍ରକୁ ପ୍ରୋହାହିତ କରାଯାଇଛି ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ ଏକ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟ ହାସଲ ପାଇଁ ଖଣିର ବ୍ୟବସାୟିକ ନିଲାମୀ ମହାକାଶ କ୍ଷେତ୍ରର ଉନ୍ମକ୍ତକରଣ ଏବ ଂ କୃଷିକ୍ଷେତ୍ରରେ ସଂସ୍କାର ଆଦିର ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଛନ୍ତି ସଂକଟ ସଭ୍ୱେ ବିଭିନ୍ନ ଐତିହାସିକ ନିଷ୍ପଭି ବଳରେ ଏଇଭଳି ଅନେକ କ୍ଷେତ୍ରର ଉନ୍ନକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ପତ୍ରିକାରେ ପ୍ରକାଶିତ ଆଲେଖ୍ୟର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ମହାମାରୀ କାଳରେ କେବଳ ଏସିଆ ନୁହେଁ ଆମେରିକାରେ ମଧ୍ୟ ଅଦା ହଳଦୀ ସମେତ ବିଭିନ୍ନ ମସଲାର ଚାହିଦା ବୃଦ୍ଧି ପାଇଛି ଏବେ ସମଗ୍ର ମାନବଜାତି ନିଜ୍ଞ ନିଜର ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି ଏବଂ ଏହି ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଉପାଦାନ ସବୁ ଭାରତରେ ହିଁ ରହିଛି ଏକ ଅଧିକ ସୁସ୍ଥ ବିଶ୍ୱ ସୃଷ୍ଟି ପାଇଁ ଆମେ ସହଜ ଓ ସରଳ ଭାଷାରେ ଏଇ ପ୍ରସଙ୍ଗକୁ ସାରା ପୃଥିବୀର ଲୋକମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି

ଏହା ଗୋଟିଏ ଦିନରେ ଏପର୍ଯ୍ୟନ୍ତ ସର୍ବାଧିକ

ଏବେ ଦେଶରେ ସକ୍ୟିୟ ଆକ୍

ଡକୁର ଅଗ୍ରଓ୍ପାଲ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଯାଞ୍ଚ ଏବଂ ଚିକିତ୍ସା ପ୍ୟାକେଜକୁ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯାଇଛି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ କାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମଧ୍ୟ ସେ ସ୍ୱଚନା ଦେଇଛନ୍ତି

ରାଜ୍ୟରେ କୋଭିଡ୍ ନାଇଣ୍ଟିନ୍ ମାମଲା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ସରକାର ଏହି ନିଷ୍କଭି ନେଇଛନ୍ତି

ନୂତନ ନିର୍ଦ୍ଦେଶାବଳୀ ସହ ଲକଡାଉନ ଲାଗୁ ସମୟରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି

ଗତକାଲି ମୁଖ୍ୟମନ୍ତ୍ରୀ ବିଏସ୍ୟେଦୁରପ୍ପାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍କଭି ନିଆଯାଇଛି

ଆସାମ ଫ୍ଲଡ୍ ଲଗାଣ ବର୍ଷା ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି ଗନ୍ଠୀର ରୂପ ଧାରଣ କରିଛି

ଏହିସବୁ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ସହ ରାସ୍ତା ଓ କଲ୍ଭର୍ଟ କ୍ଷତିଗ୍ରସ୍ତ ହୋଇଛି

ପ୍ରଶାସନ ପକ୍ଷରୁ ବିପନ୍ନ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ବନ୍ୟା ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି